ବନ୍ଦ ଡାକରା ଦଶପଲ୍ଲା ସବ୍ଜେଲ୍ ସ୍ରାନାନ୍ତର ପ୍ରସ୍ତାବକୁ ବିରୋଧ କରି ଆଜି ଦଶପଲ୍ଲାରେ ବନ୍ଦ ପାଳନ କରାଯାଉଛି

ଏହି ବନ୍ଦ ପାଳନ ଯୋଗୁଁ ଉପକକ ଓଡ଼ିଶାର୍ ପଣ୍କିମ ଓଡ଼ିଶାକୁ ଏହି ମୁଖ୍ୟରାସ୍ତାରେ ଯୋଗାଯୋଗ ସଂପୂର୍ଶ୍ୱ ବାଧାପ୍ରାପ୍ତ ହୋଇଥିବାରୁ ଖୋର୍ବ୍ଧା ବଲାଙ୍ଗିର ଜାତୀୟ ରାଜପଥର ଦୁଇପାର୍ଶ୍ୱରେ ଶହଶହ ସଂଖ୍ୟକ ଗାଡ଼ି ଛିଡ଼ା ହୋଇ ରହିଛି

ତେବେ ଆନ୍ଦୋଳନ ଶାନ୍ତିପୂର୍ଶ୍ଣ ଭାବେ ଚାଲ୍ରରହିଥିବା ଜଣାପଡ଼ିଛି ସୂଚନାଯୋଗ୍ୟ ଆସନ୍ତାକାଲି ଦଶପଲ୍ଲା ସବ୍ ଜେଲ୍ରେ ଥିବା ବିଚାରଧୀନ ବନ୍ଦୀମାନଙ୍କୁ ନୟାଗଡ଼ ଜେଲ୍କୁ ସ୍ଚାନାନ୍ତର କରିବା ପାଇଁ ସରକାରୀ ସ୍ତରରେ ନିଷ୍ବତ୍ତି ହୋଇଛି

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଭୟ କେନ୍ଦ୍ ଓ ରାଜ୍ୟ ସରକାରଙ୍କ ଦ୍ୱାରା ଚାଲିଥିବା ବିଭିନ୍ନ ଜନକଲ୍ୟାଶକାରୀ ଯୋଜନାଗୁଡ଼ିକର ତ୍ୱରାନ୍ୱିତ ପ୍ରକ୍ରିୟା ଉପରେ ମନ୍ତୀ ଶ୍ରୀ ବେହେରା ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିବାବେଳେ ଗ୍ରାମାଞ୍ଞଳରେ ଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ଚିହ୍ବଟ କରିବାକୁ ନେଇ ନିର୍ଦ୍ଦେଶ ଦେଇଥିଲେ

ରଥ ଚାରିପଟେ ଥିବା ଦେବାଦେବୀ ଚଣ୍ଡିଚାମୁଣ୍ଡା ଓ ଅଶରୀରମାନଙ ଉଦ୍ଦେଶ୍ୟରେ ଏହି ପଣା ଭୋଗ କରାଯାଇଥାଏ ବୋଲି ବିଶ୍ୱାସ ରହିଛି ଶ୍ରୀଜୀଉଙ୍କ ଏହି ନୀତି ଦେଖିବା ପାଇଁ ରଥ ଗୁଡିକ ନିକଟରେ ବହୁ ଲୋକ ରୁଣ୍ଡ ହୋଇଥିଲେ

ପ୍ରଥମ ଶ୍ରେଶୀର ଛାତ୍ର ଜଣକ ଶୌଚ ହେବା ପାଇଁ ଯାଇ ପାଶିରେ ବୁଡ଼ି ମରିଯାଇଥିବା କୁହାଯାଉଛି ସେବାଶ୍ରମ କର୍ମଚାରୀଙ୍କ ଅବହେଳା କାରଣରୁ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି

ବାରଂବାର ଦୁର୍ଘଟଣା ଘଟୁଥିବାରୁ ଏହାକୁ ରୋକିବା ପାଇଁ ସ୍ତାନୀୟ ସଚେତନ ନାଗରିକ ମଂଚ ପକ୍ଷରୁ ଧର୍ମଶାଳା ବୁକ ଅନ୍ତର୍ଗତ ମର୍ଜିତାପୁର କଲ୍ୟାଣ ମଣ୍ଡପ ଠାରେ ଏକ ଆଲୋଚନା ଚକ୍ର ଅନୁଷ୍ପିତ ହୋଇଯାଇଛି